ରାଜ୍ୟସଭା ଡିସ୍କସନ୍ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ହୋଇଛି ଏଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା ଆଲୋଚନା ପାଇଁ ଅଧିକ ସମୟ ରଖିବାକୁ ପୂର୍ବରୁ ସଭାଗୃହରେ ସହମତି ସୃଷ୍ଟି ହୋଇଥିଲା କୃଷକମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସଦସ୍ୟମାନେ ଆଲୋଚନା କରିବାକୁ ସୁଯୋଗ ପାଇବା ପାଇଁ ଏଭଳି କରାଯାଇଥିଲା ଆଜି ସକାଳୁ ରାଜ୍ୟସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଆଜିର ପ୍ରଶ୍ନକାଳ ଓ ଆସନ୍ତାକାଲିର ଶୃନ୍ୟକାଳକୁ ବାତିଲ କରିବାକୁ ସେ ବିରୋଧୀଦଳ ନେତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ରାଜ୍ୟସଭା ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ଏହା ଉପରେ ସହମତି ପ୍ରକାଶ କରି ସଦସ୍ୟମାନେ କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ପାଇପାରିବେ ବୋଲି କହିଥିଲେ ପୂର୍ବରୁ ବିଜେପି ସାଂସଦ ଭୁବନେଶ୍ୱର କଲିତା ସଭାରେ ଆଲୋଚନା ଆରମ୍ଭ କରି କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲ୍ଖେ କରିଥିଲେ ସେ କହିଥିଲେ ସରକାର କୃଷକମାନଙ୍କ ସମ୍ଭନ୍ଧୀୟ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି କୃଷକ ସଂଘ ଓ କୃଷିମନ୍ତ୍ରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇସାରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ

ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ 'ସହଜରେ ବ୍ୟବସାୟ କରିବା' ବିଶ୍ୱ ପାହ୍ୟାରେ ଯଥେଷ୍ଟ ଉପରକୁ ଉଠିଛି ଆଉ ଜଣେ ବିଜେପି ସାଂସଦ ବିଜୟପାଲ ସିଂ କୋବିଡ ନାଇଷ୍ଟିନ୍ର ମୁକାବିଲାରେ ସରକାରଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀଦଳ ନେତା ଗୁଲାମନବୀ ଆଜ୍ଞାଦ ତିନୋଟିଯାକ କୃଷି ଆଇନର ଉଚ୍ଛେଦ କରାଯିବାକୁ ଦାବି କରିଥିଲେ ସେ କହିଥିଲେ କୃଷକମାନଙ୍କ ସହ ଲଢ଼ିବା ଆଦୌ ଉଚିତ ନୁହେଁ ସେ କହିଥିଲେ ଯଦି କୃଷି ଆଇନଗୁଡ଼ିକୁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥାନ୍ତା ତେବେ ଏହାର ଏକ ଉତ୍ତମ ସମାଧାନ ବାହାରି ପାରିଥାନ୍ତା

ସେ କହିଥିଲେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କଠୋର ଦଶ୍ଚବିଧାନ ହେବା ଉଚିତ ସାମ୍ଭାଦିକ ଓ ଯେଉଁମାନେ ଗଣ୍ଡଗୋଳରେ ଲିପ୍ତ ନଥିଲେ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଅଣାଯିବା ଉଚିତ ନୁହେଁ କଂଗ୍ରେସ ଏମ୍ପି ଶଶି ଥରୁର୍ ଓ କିଛି ସାମ୍ବାଦିକଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଲାଗୁ କରାଯିବା ବିଷୟର ଶ୍ରୀ ଆଜ୍ଞାଦ ସମାଲୋଚନା କରିଥିଲେ କାଶ୍କୀର ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ଆଜାଦ କାଞ୍ଜୁ ଓ କାଶ୍କୀରକୁ ପୁନର୍ବାର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ ରାଜ୍ୟସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି

ଆଜି ଅପରାହୁରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରେ କଂଗ୍ରେସ ଡିଏମ୍କେ ଟିଏମ୍ସି ବାମପନ୍ଥୀ ଦଳ ସମାଜବାଦୀ ପାର୍ଟ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ୱତିଙ୍କ ଆସନ ନିକଟକୁ ଚାଲିଯାଇ ସରକାରଙ୍କ ବିରୁଦ୍ଧରେ ସ୍କୋଗାନ ଦେଇଥିଲେ ବାଚସ୍କତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ସେ କହିଥିଲେ ସଭାଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରା ନ ଗଲେ ବାଧ୍ୟହୋଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସଭାର ମର୍ଯ୍ୟାଦା ରକ୍ଷା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ପାଟିତୁଣ୍ଡ ମଧ୍ୟରେ ବାଚସ୍କତି ପ୍ରଶ୍ନକାଳକୁ ଚଳାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ପରେ ସଭାକୁ ମୁଲତବୀ ରଖାଯାଇଥିଲା ଏରୋ ଇଣ୍ଡିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସିଆର ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନ 'ଏରୋ ଇଣ୍ଡିଆ'କୁ ଆକି ବେଙ୍ଗାଲୁରୁଠାରେ ଉଦ୍ଘାଟନ କରିଛନ୍ତି କର୍ଷାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ସା କେନ୍ଦ୍ରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ତିନି ବାହିନୀର ମୁଖ୍ୟ ଓ ପ୍ରତିରକ୍ଷା ଉତ୍ପାଦନ ବିଭାଗର ବରିଷ୍ଣ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଦେଶୀୟ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ ଉତ୍ପାଦନ ଓ ବିକାଶ ବିଷୟରେ ଉଲ୍ଲେଖ କରିଥିଲେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଚାହିଦା ପ୍ରରଣ ପାଇଁ ଯନ୍ତପାତି ଉତ୍ପାଦନ କରୁଥିବା ଅସଲି କମ୍ପାନୀଗୁଡ଼ିକୁ ସେ ଆମନ୍ତଣ ଜଣାଇଛନ୍ତି

ଭାରତକୁ ଉତ୍ପାଦନର ଏକ କେନ୍ଦ୍ରରେ ପରିଣତ କରିବାକୁ ଭାରତୀୟ ଫାର୍ମଗ୍ରଡ଼ିକ ସହ ମିଶି କାର୍ଯ୍ୟ କରିବା ଲାଗି ସେ ପ୍ରଞ୍ଜିନିବେଶକାରୀ ମାନଙ୍କ ଆହ୍ୱାନ ଦେଇଛନ୍ତି

ଆସନ୍ତାକାଲିର ଏହି ସମ୍ମିଳନୀରେ ଭାରତ ମହାସାଗରରେ ସୁରକ୍ଷା ଶାନ୍ତି ଓ ସହଯୋଗ ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ରହିବ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ ସହ ସମ୍ମିଳନୀ ଆରମ୍ଭ ହେବ ସେଣ୍ଟର୍ କ୍ଲାରିଫିକେସନ୍ ଧର୍ମଘଟକାରୀ କୃଷକମାନଙ୍କୁ ମାନବୀୟ ସହାୟତା ଯୋଗାଉଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏନ୍ଆଇଏ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ପକ୍ଷରୁ ସମନ ଜାରି କରାଯାଇଥିବା ବିଷୟକୁ କେନ୍ଦ୍ର ସରକାର ଖଶ୍ଚନ କରିଛନ୍ତି

କୃଷି ଆଇନ ଉପରେ ସେମାନଙ୍କର ସମସ୍ତ ଆଶଙ୍କା ଦୂର କରିବାକୁ ସରକାର ଚାହାନ୍ତି ବୋଲି ସେ କହିଛନ୍ତି

ଏହାଯୋଗୁଁ ସରକାରୀ ସମ୍ପଭି ନଷ୍ଟ ହେବା ସହ ଅନେକ ସରକାରୀ କର୍ମଚାରୀ ଆହତ ହୋଇଥିଲେ ସେ କହିଛନ୍ତି କୁଷକମାନଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଦିଲ୍ଲୀ ପୋଲିସ୍ ସମ୍ମୁଖରେ କୌଣସି ବିକ୍ସ ନ ଥିଲା ଓ ପୋଲିସ୍ ବାଧ୍ୟ ହୋଇ ଲୁହବୁହା ଗ୍ୟାସ୍ ପାଣି ପିଚକାରୀ ଓ ସାମାନ୍ୟ ବଳ ପ୍ରୟୋଗ କରିଥିଲା ଶ୍ରୀ ରେଡ୍ରୀ କହିଛନ୍ତି କୃଷକମାନଙ୍କ ଧର୍ମଘଟ ଯୋଗୁଁ ଉଭୟ ସରକାର ଓ ଲୋକମାନଙ୍କର ଆର୍ଥକ କ୍ଷତି ଘଟିଚ୍ଚି

ସେଣ୍ଟର୍ ୱାର୍କିଂ ଆୱାର୍ସ ଲକ୍ଡାଉନ୍ ଯୋଗୁଁ ଉତ୍ପାଦନରେ ଘଟିଥିବା କ୍ଷତିର ଭରଣା ପାଇଁ କାରଖାନା ଗୁଡ଼ିକରେ କାର୍ଯ୍ୟ କରିବାର ସମୟ ସୀମା ବୃଦ୍ଧି କରିବା ଲାଗି କିଛି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି

କିନ୍ତୁ ମନ୍ତ୍ରଶାଳୟ ଏହା ସହ ଏକମତ ନୁହେଁ ଗଭ୍ ଇଲେକ୍ସନ୍ ଏକସଙ୍ଗରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ କରାଇବା ବିଷୟର ସରକାର ପରୀକ୍ଷା ନିରୀକ୍ଷା କରୁଛନ୍ତି ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଏ ବିଷୟକୁ ଆଇନ କମିଶନ୍ ନିକଟକୁ ପଠାଇ ଦିଆଯାଇଛି ଲୋକସଭାରେ ଏକ ଲିଖିତ ଉତ୍ତରେ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଆଇନ ଓ ନ୍ୟାୟ ସଂକ୍ରାନ୍ତ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି' ନିର୍ବାଚନ କମିଶନ ସମେତ ବିଭିନ୍ନ ପକ୍ଷ ସହ ଏ ବିଷୟରେ ପରୀକ୍ଷା ନିରୀକ୍ଷା କରିଛନ୍ତି